ଜେକେ ସିକ୍ୟରିଟି ଜାମ୍ମ କାଶ୍ମୀର ପ୍ରଶାସନ ପକ୍ଷର୍ ବିଚ୍ଛିନ୍ଦତାବାଦୀ ନେତା ମିର୍ୱେଜ ଉମର୍ ଫାରୁକ ଅବଦୁଲ ଗନିଭଟ ବିଲାଲ ଲୋନେ ହସିମ କ୍ୟୁରେସି ଓ ସବିର ଶାହାଙ୍କୁ ଦିଆଯାଇଥିବା ନିରାପଭା ବ୍ୟବସ୍ଥା ପ୍ରତ୍ୟାହାର କରିନିଆଯାଇଛି ତେବେ ପାକିସ୍ତାନ ସମର୍ଥିତ ବିଚ୍ଛିନ୍ନତାବାଦୀ ସୟିଦ ଅଲ୍ଲୀ ଶାହା ଗିଲାନଙ୍କ ସଂକ୍ରାନ୍ତରେ ଏହି ନିର୍ଦ୍ଦେଶାନାମାରେ କିଛି ଉଲ୍ଲେଖ ନାହିଁ ଏହିସବୁ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ଦିଆଯାଇଥିବା ନିରାପତ୍ତା ଓ ଗାଡ଼ି ଆଜି ସଂଧ୍ୟାରୁ ପ୍ରତ୍ୟାହାର କରିନିଆଯାଇଛି ସରକାରଙ୍କ ତରଫରୁ ଯଦି ଅନ୍ୟ କିଛି ସୁବିଧା ସେମାନଙ୍କୁ ଦିଆଯାଇଥାଏ ତାହାହେଲେ ସେଗୁଡ଼ିକ ମଧ୍ୟ ପ୍ରତ୍ୟାହାର କରିନିଆଯିବ

ଇତିମଧ୍ୟରେ କମ୍ମୁ ଅଞ୍ଚଳରେ ଆକ୍ରିକୁ ମିଶାଇ ତିନି ଦିନ ହେଲା ସାନ୍ଧ୍ୟ ଆଇନ ବଳବତ୍ତର ରହିଛି ପୁଲ୍ୱାମା ଆକ୍ରମଣକୁ ନେଇ ଜମ୍ମୁ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ସାନ୍ଧ୍ୟ ଆଇନ୍ ଜାରି କରାଯାଇଥିଲା ପୁଲିସ୍ କହିଛି ପରିସ୍ଥିତିକ୍ତ ଆଜି ସମୀକ୍ଷା କରାଯିବା ପରେ ସାନ୍ଧ୍ୟ ଆଇନ କୋହଳ କରାଯିବା ସଂକ୍କାନ୍ତରେ ନିଷ୍ପଭି ନିଆଯିବ ବିଜେପି କଣ୍ଡୋଲେନ୍ସ ପୁଲ୍ଓ୍ୱାମା ସନ୍ତାସବାଦୀ ଆକ୍ରମଣରେ ଶହୀଦ୍ ହୋଇଥିବା ସିଆର୍ପିଏଫ୍ ଯବାନମାନଙ୍କୁ ଶ୍ରଦ୍ଧାଞ୍ଚଳି କଶାଇବା ଉଦ୍ଦେଶ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷର୍ତ୍ ଆଜି ଦେଶବ୍ୟାପୀ ଶୋକସଭା ଆୟୋଜନ କରାଯାଇଛି ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ଏହି ସଭାର ଆୟୋଜନ କରାଯାଇଛି ଦଳର ଗଶମାଧ୍ୟମ ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଅନୀଲ୍ ବାଲୁନୀ କହିଛନ୍ତି ଏହି ସଭାରେ ଦଳୀୟ କର୍ମକର୍ତ୍ତାମାନେ ସନ୍ତାସବାଦ ବିରୋଧରେ ଏକ ନିର୍ଷାୟକ ଲଢ଼େଇ କରିବା ଲାଗି ଶପଥ ନେବେ ଦଳ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ଶହୀଦ୍ମାନଙ୍କ ପରିବାର ସହିତ ବିଜେପି ଦୂଢ଼ଭାବେ ଠିଆହେବା ସହ ସେମାନଙ୍କ ତ୍ୟାଗ ବୃଥା ଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କ ଦୃଢ଼ୋକ୍ତି ବିଷୟ ଉଲ୍ଲେଖ କରାଯାଇଛି ଯବାନ୍ସ କୋଲ୍କାତା ପ୍ରଲ୍ଓ୍ୱାମା ସନ୍ତାସବାଦୀଙ୍କ ଆକ୍ରମଣରେ ଶହୀଦ୍ ହୋଇଥିବା ସିଆର୍ପିଏଫ୍ ଯବାନମାନଙ୍କ ସ୍କୁତିରେ ପଣ୍ଟିମବଙ୍ଗର ପ୍ରତ୍ୟେକ ବ୍ଲକ୍ରେ ଆଜି ଶାସକ ତୂଣମୂଳ କଂଗ୍ରେସ ପକ୍ଷରୁ ଶାନ୍ତି ଶୋଭାଯାତ୍ରା ଆୟୋଜିତ ହୋଇଛି ସେହିଭଳି ଦିବଂଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଅନ୍ୟ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଗତକାଲି କୋଲ୍କାତାରେ ଅନୁଷ୍ଠିତ ଏକ କ୍ୟାଶ୍ଡେଲ୍ ଶୋଭାଯାତ୍ରାରେ ଭାଗନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶହୀଦ୍ମାନଙ୍କୁ ଶ୍ରଦ୍ଧାଞ୍ଚଳି କଣାଇଛନ୍ତି ଆମ କୋଲ୍କାତା ସମ୍ଭାଦଦାତା ଜଣାଇଛନ୍ତି ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଦୂଇ ଶହୀଦଙ୍କ ମରଶରୀର ଗତକାଲି ସେଠାରେ ପହଞ୍ଚବା ପରେ ସେମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଚଳି ଜ୍ଞାପନ କରାଯାଇଛି ରାଜନାଥ ଓଡ଼ିଶା ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ପୁଲ୍ୱାମାରେ ସନ୍ତାସବାଦୀ ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିଛନ୍ତି ଭଦ୍ରକ ସହର ଉପକଣ୍ଠରେ ଆଜି ଏକ ଜନସଭାରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ସିଂ ଏହି ଦୋଷାରୋପ କରିଛନ୍ତି ସେ କହିଛନ୍ତି ଆମର ପଡ଼ୋଶୀ ଦେଶ ପାକିସ୍ତାନ ସନ୍ତାସବାଦୀମାନଙ୍କୁ ସାହାଯ୍ୟ ସମର୍ଥନ ଯୋଗାଇବା ସଙ୍ଗେ ସଙ୍ଗେ ଆକ୍ରମଣ କରିବାପାଇଁ ପ୍ରୋସାହିତ କରୁଛି

ଏହି ଆକ୍ରମଣର କଡ଼ା ଜବାବ ଦେବାପାଇଁ ସେନାବାହିନୀକୁ କ୍ଷମତା ଦିଆଯାଇଛି ସେ କହିଛନ୍ତି ସିଆର୍ପିଏଫ୍ ଯବାନମାନଙ୍କ ଆତ୍କବଳୀ କଦାପି ବୃଥା ଯିବ ନାହିଁ ସବୁ ରାଜନୈତିକ ଦଳ ସରକାର ପ୍ରତିରକ୍ଷା ବାହିନୀ ପ୍ରତି ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି

ସମବେତ କନତାଙ୍କ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ବିଶୁଦ୍ଧ କଳ ସହ ସ୍ୱାସ୍ଥ୍ୟ ଅଙ୍ଗାଙ୍ଗୀଭାବେ କଡ଼ିତ ହୋଇଥିବାରୁ ରାଜ୍ୟକୁ ଶୁଦ୍ଧ ପାନୀୟ ଜଳ ଯୋଗାଇବାପାଇଁ ତାଙ୍କ ସରକାର ଉଦ୍ୟମ କର୍ରଛନ୍ତି ସ୍ୱଚ୍ଛ ଅଭିଯାନକୁ ଦ୍ରତ ରୂପାୟନ ପାଇଁ ସେ ଝାଡ଼ଖଣ୍ଡ ସରକାରଙ୍କର ପ୍ରଶଂସା କରିଛନ୍ତି

ପାକିସ୍ତାନର୍ ସନ୍ତାସବାଦୀ କାର୍ଯ୍ୟକଳାପ ଚଳାଇଥିବା ଗୋଷୀଗ୍ରଡ଼ିକଦ୍ୱାରା ଭାରତ ଓ ଇରାନ୍ର ସୈନ୍ୟମାନଙ୍କ ହତ୍ୟା ଘଟଣାକୁ ନେଇ ଉଭୟ ଦେଶ ଏହି ଚେତାବନୀ ଦେଇଛନ୍ତି ଶ୍ରୀମତୀ ସ୍ୱରାଜ ତିନିଦେଶୀୟ ଗସ୍ତ ଅବସରରେ ବୁଲ୍ଗେରିଆ ଯାଉଥିବା ବାଟରେ ଗତକାଲି ତେହେରାନ୍ଠାରେ କିଛି ସମୟ ରହିଲାବେଳେ ଇରାନ୍ର ଉପବୈଦେଶିକ ମନ୍ତ୍ରୀ ସୟଦ୍ ଅବାସ୍ ଅରାଘ୍ଛିଙ୍କ ସାକ୍ଷାତ୍ କଲାବେଳେ ଉଭୟ ଦେଶ ପକ୍ଷର୍ ଏହି ଚେତାବନୀ କ୍କାରି କରାଯାଇଛି ଶ୍ରୀ ଅରାଘ୍ଛି କହିଛନ୍ତି ସନ୍ତାସବାଦୀମାନଙ୍କଦ୍ୱାରା ଅମାନବୀୟ ଆକ୍ରମଣରେ ଭାରତ ଓ ଇରାନ୍ର ବହୁ ସଂଖ୍ୟକ ଯବାନ ଶହୀଦ୍ ହୋଇଛନ୍ତି ଏବଂ ଉଭୟ ଦେଶ ସନ୍ତାସବାଦ ଦମନ ପାଇଁ ମିଳିମିଶି କାମ କରିବାପାଇଁ ରାଜି ହୋଇଛନ୍ତି

ଭାରତ ଓ ପାକିସ୍ତାନ ପକ୍ଷରୁ କାତିସଂଘର ଏହି ସର୍ବୋଚ୍ଚ ଅଦାଲତରେ ଜବାବ୍ ସୁଆଲ୍ ଦାଖଲ କରାଯିବ ଭାରତ ପକ୍ଷର୍ ହରୀଶ ସାଲ୍ଭେ ଆସନ୍ତାକାଲି ପ୍ରଥମେ ଯୁକ୍ତି ଉପସ୍ଥାପନ କରିବେ ପାକିସ୍ତାନ ପଟୁ ଖୱର୍ କୁରେସି ମଙ୍ଗଳବାର ଦିନ ଯୁକ୍ତି ବାଢ଼ିବେ

ଏହି ରାୟ ବିରୋଧରେ ଭାରତ 'ଦି ହେଗ୍'ସ୍ଥିତ ଅନ୍ତର୍ଜାତୀୟ ଅଦାଲତରେ ଅଭିଯୋଗ କରିଥିଲା

ଭାରତ କହୁଛି ନୌବାହିନୀରୁ ଅବସର ନେଇଥିବା କ୍ରଲଭ୍ଷଣ ଯାଦବ ବ୍ୟବସାୟ ପାଇଁ ଇରାନ୍ ଯାଇଥିଲାବେଳେ ତାଙ୍କ ସେଠାର୍ତ ଅପହରଣ କରି ନିଆଯାଇଥିଲା

ହରିଆଣାର ସୋନିପତ୍ କିଲ୍ଲା ଅନ୍ତର୍ଗତ ଗନ୍ନାଉର୍ଠାରେ ରାଜ୍ୟ ସରକାରଙ୍କଦ୍ୱାରା ଆୟୋଜିତ ଚତୁର୍ଥ କୃଷି ନେତୃତ୍ୱ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରପତି ଏହି ପ୍ଲାଟ୍ଫର୍ମ ଆରମ୍ଭ କରିଛନ୍ତି

ଏହି ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ବନ୍ଦେ ଭାରତ ଏକ୍ସପ୍ରେସ୍ ଦେଶର ପ୍ରଥମ ଅର୍ଦ୍ଧ ଉଚ୍ଚବେଗ ସମ୍ପନ୍ନ ବନ୍ଦେ ଭାରତ ଏକ୍ୱପ୍ରେସ୍ ଟ୍ରେନ୍ ଆକି ସକାଳୁ ଦିଲ୍ଲୀରୁ ବାରାଣାସୀ ଅଭିମ୍ବଖେ ପ୍ରଥମ ବ୍ୟାବସାୟିକ ଯାତ୍ରା ଆରମ୍ଭ କରିଛି ଟ୍ୱିଟ୍ କରି ରେଳବାଇ ମନ୍ତ୍ରୀ ପୀୟୁଷ ଗୋୟଲ୍ କହିଛନ୍ତି ଏହି ଟ୍ରେନ୍ରେ ଯାତ୍ରା କରିବାପାଇଁ ଆଗାମୀ ଦୂଇ ସପ୍ତାହ ପର୍ଯ୍ୟନ୍ତ ଟିକେଟ୍ ବୁକିଂ ହୋଇସାରିଛି ଭାରତରେ ନିର୍ମିତ ଏହି ଟ୍ରେନ୍ ନୂଆଦିଲ୍ଲୀରୁ କାନ୍ପୁର ଓ ପ୍ରୟାଗରାଜ ଦେଇ ବାରାଶାସୀ ଯିବ

ସୋମବାର ଓ ଗୁରୁବାର ଛଡ଼ା ସପ୍ତାହରେ ସବୁଦିନ ଏହି ଟ୍ରେନ୍ ଚଳାଚଳ କରିବ ପିଏମ୍ କିଷାନ୍ ସୁବ୍ରମଣ୍ୟମ୍ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କେଭି ସୁବ୍ରମଣ୍ୟମ୍ କହିଛନ୍ତି କୃଷି ଆୟ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା କୃଷକମାନଙ୍କୃ ସେମାନଙ୍କର ଋଣର ଉପଯୁକ୍ତ ମୁଲ୍ୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାରର ଉପକାର ପ୍ରଦାନ କରିବେ ଏକ ସମ୍ଭାଦ ସଂସ୍କା ସହ ସାକ୍ଷାତ୍କାରରେ ଶ୍ରୀ ସୁବ୍ରମଣ୍ୟମ୍ କହିଛନ୍ତି ବିଶ୍ୱର ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତରେ ଉତ୍ପଦକାରୀମାନଙ୍କ ପାଇଁ ସମର୍ଥନ ବହୁତ କମ୍ ଏବଂ ଏହି ଯୋଜନା ଉତ୍ପାଦନକାରୀମାନଙ୍କୁ ଅତିରିକ୍ତ ସହାୟତା ଯୋଗାଇବ ସେ କହିଛନ୍ତି କ୍ଷତି ସହୁଥିବା କୃଷକଗୋଷୀକୁ ଋଣ ପ୍ରଦାନ ପାଇଁ ଆର୍ଥକ ପ୍ରତିଷ୍ଠାନଗୁଡ଼ିକ ଆଗେଇ ଆସିବାଦ୍ୱାରା କୃଷକମାନେ ନେଇଥିବା ଋଣର ଉପଯୁକ୍ତ ମୁଲ୍ୟ ପ୍ରଦାନ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଯଥେଷ୍ଟ ଉପକାର ଯୋଗାଇବ

ଚେତେଶ୍ୱର ପୂଜାରା ତୃତୀୟ ସ୍ଥାନରେ ଅଛନ୍ତି